ଏହାକୁ ରାଜ୍ୟର ଏକ ଆଗୁଆ ଅଞ୍ଚଳ ଭାବେ ଗଡ଼ି ତୋଳିବା ପାଇଁ ମୋର ଉଦ୍ୟମ ଜାରି ରହିବ

ଏହା ଏକ ପାଇଲଟ୍ ବିହୀନ ବିମାନକୁ ମଧ୍ଧମ ଦୂରତା ଓ ଉଚ୍ଚତାରେ ଲକ୍ଷ୍ୟଭେଦ କରିଛି